ପ୍ରଶାସନ ପକ୍ଷରୁ ଏଥିଲାଗି ମନ୍ଦିର ସଂଲଗୁ ଅଞ୍ଞଳରେ ଗତକାଲି ମାପଚୁପ କରାଯାଇଛି ଏହି କାର୍ଯ୍ୟ ଶେଷ ହେବା ପରେ ଉଛେଦ ହେବ ବୋଲି ଜଣାଯାଇଛି

ଏହି ବୈଠକରେ ସାଂସଦ ସୁରେଶ ପୂଜାରୀ ବିଧାୟକ କିଶୋର କୁମାର ମହାନ୍ତି ଉତ୍ତରାଅଳ ଡିଆଇଜି ହିମାଂସ୍ ଲାଲଙ୍କ ସମେତ ବହୁ ଜନପ୍ରତିନିଧି ଓ ବରିଷ ଅଧିକାରୀ ଯୋଗ ଦେଇଥିଲେ

ତେବେ ଏସ୍ପିଙ୍କ ରିପୋର୍ଟକୁ ଆଧାର କରି ଗତକାଲି ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଥାନା ଅଧିକାରୀଙ୍କୁ ନିଲମ୍ୟନ କରିଛନ୍ତି

ଦୁଇ ଦିନିଆ ସୁନ୍ଦରଗଡ଼ କିଲ୍ଲା ଗସ୍ତରେ ଯାଇ ଏକଲବ୍ୟ ମୋଡାଲ୍ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେ କହିଛନ୍ତି ଶିକ୍ଷାର ମିଲ୍ୟକ୍ ହୃଦୟଙ୍ଗମ କରିବା ସହିତ ଗୁରୁଶିଷ୍ୟ ସୁସମ୍ପର୍କ ଆଦର୍ଶ ଶିକ୍ଷା ଓ ଏକାଗ୍ରତା ଦ୍ୱାରା ହି ବିଦ୍ୟାର୍ଥୀଙ୍କର ନିକର ଏବଂ ଦେଶର ଉନ୍ନତି ହୋଇଥାଏ